ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସମାନ ଜିଲ୍ଲାଗୁଡ଼ିକରେ ଉଦ୍ବୋଧନ ଦେବେ ଆମ ସମ୍ଭାଦଦାତା ଜଣାଇଛନ୍ତି ତୃଣମୂଳ କଂଗ୍ରେସ ନେତୃତ୍ୱର ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ଏହା ପାର୍ଟିର ତୁଙ୍ଗନେତାମାନଙ୍କ ଘରଘର ବୁଲି ନିର୍ବାଚନ ପ୍ରଚାର କରିବାରୁ ସ୍ୱଷ୍ଟ ହୋଇଯାଉଛି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟକୁ ପୁନର୍ବାର ଗସ୍ତରେ ଯାଉଛନ୍ତି ସେ ହୁଗୁଳି ଓ ଦକ୍ଷିଣ ଚବିଶପ୍ରଗଣାଠାରେ ଦୁଇଟି ର୍ୟାଲିରେ ଉଦ୍ବୋଧନ ଦେବେ ଯୋଗୀ ଆଦିତ୍ୟନାଥ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଗୌତମ ଗମ୍ଭୀରଙ୍କ ଭଳି ତାରକା ପ୍ରଚାରକମାନେ ପାର୍ଟି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିବାର ଆଶା କରାଯାଉଛି ଅନ୍ୟପକ୍ଷରେ ଶାସକ ତୂଣମୂଳ କଂଗ୍ରେସ ପାର୍ଟିମୁଖ୍ୟ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତାକୁ ଭିଭିକରି ପ୍ରଚାର ଚଳେଇଛି

ସେ ଆଜି ଦକ୍ଷିଣ ଚବିଶପ୍ରଗଣାରେ ତିନୋଟି ର୍ୟାଲିରେ ଉଦ୍ବୋଧନ ଦେବେ ଓ ହୁଗୁଳିରେ ଏକ ର୍ୟାଲିରେ ଉଦ୍ବୋଧନ ଦେବା ସହ ହାଓଡ଼ାଠାରେ ଏକ ରୋଡ୍ ଶୋ କରିବେ ପାର୍ଟିର ତାରକା ପ୍ରଚାରକ ଅଭିଷେକ ବାନାର୍ଜୀ ସେହି ଜିଲ୍ଲାରେ ଏକ ନିର୍ବାଚନ ସଭା କରିବେ ଅନ୍ୟପକ୍ଷରେ ସଂଯୁକ୍ତ ମୋର୍ଚ୍ଚାର ନେତାମାନେ ହୁଗୁଳିର ଚଣ୍ଡୀତାଲା ଓ ସିଙ୍ଗୁରଠାରେ ରୋଡ୍ ଶୋ'ମାନ କରୁଛନ୍ତି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ବସିର ହାଟଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ଓ ଉତ୍ତର ଚବିଶପ୍ରଗଣାର ପାଣିହାତୀଠାରେ ରୋଡ୍ ଶୋ' କରିବେ ଚବିଶ ପ୍ରଗଣା ଜିଲ୍ଲାର ବରୁଇପୁର ପଶ୍ଚିମ ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରଭୃତ ହୋଇଛି

ଆସାମରେ ପୂର୍ବ କୋକ୍ରାଝରଠାରେ ବହୁ ତାରକା ପ୍ରଚାରକ ନିର୍ବାଚନ ପ୍ରଚାର ଚଳାଇଛନ୍ତି ଏହି ଆସନରେ ଏନ୍ଡିଏ ଓ ମହାଜଥ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ ପ୍ରଧାନମନ୍ତ୍ରୀ କିଛିଦିନ ପୂର୍ବେ କୋକ୍ରାଝରଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଥିଲେ

ପ୍ରମିଳା ରାଣୀ ବ୍ରହ୍ମାଙ୍କୁ ପୂର୍ବତନ ଛାତ୍ରନେତା ଲରେନ୍ସ ଇସ୍ଲାରୀଙ୍କଠାରୁ ତୀବ୍ର ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡୁଛି

ଅନ୍ୟପକ୍ଷରେ ନିର୍ବାଚନ ପ୍ରସ୍ତୁତି ମଧ୍ୟ ତ୍ୱରାନ୍ୱିତ ହୋଇଛି

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ସ୍କୁତି ଇରାନୀ ଏବଂ ପ୍ରହ୍ଲାଦ ଯୋଶୀ ଆଜି କେରଳରେ ପ୍ରଚାର କରିବେ

ତାମିଲନାଡୁରେ ନିର୍ବାଚନ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚୁଛି

ରାଜ୍ୟର ବିଭିନ୍ନ ଭାଗରେ ଗ୍ରୀଷ୍ମ ପ୍ରବାହ ହେବାର ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବାରୁ ନିର୍ବାଚନ ପ୍ରଚାର ପାଇଁ ଆଉ ଅତିରିକ୍ତ ଦୁଇଘଣ୍ଟା ସମୟ ଦିଆଯାଉଛି ବିଜେପି ସଭାପତି ଜେପି ନଡ୍ଡା ମୋଡାକୁରୁଚି କରାଇକୁଡ଼ି ଓ କନ୍ୟାକୁମାରୀଠାରେ ପ୍ରଚାର ଚଳାଇଛନ୍ତି

ଭୋଟରମାନେ ନିର୍ଭୟରେ ଆସି ମତଦାନ କରିବାକୁ ସେମାନଙ୍କୁ ଉସାହିତ କରିବା ଲକ୍ଷ୍ୟରେ ଏହା କରାଯାଉଛି

ଆସାମ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ତାମଲପୁରଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ତାଙ୍କ ସରକାର ସମାଜର ସବୁବର୍ଗର ଲୋକଙ୍କ ଉନ୍ନତି ଚାହେଁ

ଭିପି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ନିଜ ଭିତରେ ଉଦ୍ୟୋଗପତି ପ୍ରତିଭାର ବିକାଶ ଓ ନବୀକରଣ ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଯୁବସମାଜକୁ ଆହ୍ବାନ ଦେଇଛନ୍ତି ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ବୃଦ୍ଧି ଉପରେ ଶିକ୍ଷା ଦେବାକୁ ସେ ଆହ୍ବାନ ଦେଇଛନ୍ତି

ସାମ୍ବହିକ ଶିକ୍ଷାଦାନ ପାଇଁ ଭାରତର ମହାନ ପରମ୍ପରାକୁ ଫେରାଇ ଆଣିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଶିକ୍ଷାର ଲକ୍ଷ୍ୟ ହେଉଛି ଚରିତ୍ର ଗଠନ ଓ ସ୍ୱୟଂସମ୍ପର୍ଣ୍ଣ ବ୍ୟକ୍ତିତ୍ୱର ଗଠନ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଦୁର୍ବିପାକ ପରିଚାଳନାକୁ ଏକ ଗୁରୁତ୍ୱପୂର୍ଣ୍ଣ ପାଠ୍ୟକ୍ରମ ଭାବେ ଅନ୍ତର୍ଭୁକ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି ପୁରୁଷ ଓ ମହିଳା ଜାତି ଓ ଧର୍ମ ଏବଂ ଦୁର୍ନୀତି ଭଳି ସାମାଜିକ କୁସଂସ୍କାରଗୁଡ଼ିକ ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ଯୁବସମାଜକୁ ଆହ୍ୱାନ ଦେଇଛନ୍ତି ଶ୍ରୀ ନାଇଡ଼ୁ କହିଛନ୍ତି ଯୁବସମାଜ ହେଉଛି ପରିବର୍ତ୍ତନର ଚାବିକାଠି

ସେମାନେ ହେଉଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଭାରତର କମ୍ପ୍ରୋଲ୍ର ଓ ଅଡିଟର ଜେନେରାଲ୍ ଗିରିଶ ଚନ୍ଦ୍ର ମର୍ମୁ ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଶ୍ଚା ଭାବା ଆଟମିକ୍ ରିସର୍ଚ୍ଚ ସେଶ୍ଚର ନିର୍ଦ୍ଦେଶକ ଡକ୍ର ଅକ୍ରିତ କୁମାର ମହାନ୍ତି ଏବଂ ଓଡ଼ିଶା ସରକାରଙ୍କ ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁ ଏହି ଅବସରରେ ସେଠାରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଏମ୍ଏଚଏ ପଞ୍ଜାବ ପଞ୍ଜାବର ସୀମାନ୍ତ ଜିଲ୍ଲାଗୁଡ଼ିକରେ କୃଷକମାନେ ଗୋତି ଶ୍ରମିକମାନଙ୍କୁ କାର୍ଯ୍ୟରେ ଲଗାଉଥିବାରୁ ଏହା ବିରୁଦ୍ଧରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଜାରି କରିଛି ସୀମା ସୁରକ୍ଷା ବାହିନୀ ଏ ସଂକ୍ରାନ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଜଣାଇଥିଲା

ସେହି ଲୋକମାନେ ବିହାର ଓ ଉତ୍ତରପ୍ରଦେଶର ଦୂରଦୂରାନ୍ତ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି ରାଜ୍ୟ ସରକାର ଏ କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଏ ସମ୍ଭନ୍ଧୀୟ ସବିସ୍ତୃତ ତଥ୍ୟ ଜଣାଇବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି

ରାଷ୍ଟ୍ରପତି ଭବନରୁ ଜାରି ଏକ ଟ୍ସିଟ୍ ବାର୍ତ୍ତାରେ ତାଙ୍କର ଅବସ୍ଥାରେ କ୍ରମାଗତ ଭାବେ ଉନ୍ନତି ଘଟୁଥିବାର କୁହାଯାଇଛି ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟ ଉପରେ ଅହରହ ତୀକ୍ଷ୍ଣ ନଜର ରଖିଛନ୍ତି ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି